ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତରେ ଏହି ରାଫେଲ୍ ଯୁଦ୍ଧ ବିମାନଗୁଡ଼ିକ ଆସି ପହଞ୍ଚିବା ସହ ଦେଶର ସାମରିକ ଇତିହାସରେ ଏକ ନୂଆ ଯୁଗର ଅୟମାର୍ୟ ହୋଇଛି ଏ ସଫକ୍ରାନ୍ତରେ କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ସିଂହ କହିଛନ୍ତି ଏହି ବହୁମୁଖୀ ଯୁଦ୍ଧ ବିମାନ ଗୁଡ଼ିକ ଭାରତୀୟ ବିମାନ ବାହିନୀର ଦକ୍ଷତା ବହୁମାତ୍ରାରେ ବୃଦ୍ଧି କରିବ ପ୍ରତିରକ୍ଷା ମନ୍ତ୍ରୀ ଏହି ଅବସରରେ ଭାରତୀୟ ବିମାନ ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି

ଠିକ୍ ସମୟରେ ଭାରତୀୟ ବିମାନ ବାହିନୀର କ୍ଷମତା ବୃଦ୍ଧି ପାଇଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ସେ କହିଛନ୍ତି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍କଭି ଯୋଗୁଁ ଆଳି ଭାରତ ରାଫେଲ୍ ଯୁଦ୍ଧ ବିମାନଗୁଡ଼ିକୁ କିଣିପାରିଛି ଏଥିପାଇଁ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ସରକାରଙ୍କ ସହ ଆନ୍ତଃ ସରକାରୀ ରାଜିନାମାରେ ଉପନିତ ହୋଇଥିଲେ ଶ୍ରୀ ସିଂହ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କର ସାହସ ଓ ନିଷ୍ପଭି ଗ୍ରହଣ କରିବାର କ୍ଷମତାକୁ ଭୟସୀ ପ୍ରଶଂସା କରିଛନ୍ତି ଫ୍ରାନ୍ସ ସରକାର ଦାସଲ୍ଚ କମ୍ପାନୀ ଓ ଅନ୍ୟାନ୍ୟ ଫରାସୀ କମ୍ପାନୀଗୁଡ଼ିକ ଠିକ୍ ସମୟରେ ବିମାନଗୁଡ଼ିକୁ ହସ୍ତାନ୍ତର କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ଏହି ଯୁଦ୍ଧ ବିମାନ ଏକ ଅତ୍ୟାଧୁନିକ ଯୁଦ୍ଧ ବିମାନର ଭୂମିକା ଗ୍ରହଣ କରିବ ଓ ଏହାର ର୍ୟାଡାର୍ ଅସ୍ତ୍ରଶସ୍ତ ସେନ୍ସର୍ ଓ ଇଲେକ୍ରୋନିକ୍ ଯୁଦ୍ଧ ଦକ୍ଷତା ବିଶ୍ୱରେ ଅତୁଳନୀୟ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏହି ବିମାନଗୁଡ଼ିକ ଭାରତରେ ଆସି ପହଞ୍ଚିବା ସହିତ ଭାରତୀୟ ବିମାନ ବାହିନୀର ଲଢୁଆ କ୍ଷମତା ଆହୁରି ଅଧିକ ଶକ୍ତିଶାଳୀ ହୋଇଛି ଓ ଦେଶ ପାଇଁ ଯେକୌଣସି ବିପଦର ମୁକାବିଲା କରିବାକୁ ଭାରତର ଶକ୍ତିରେ ବୃଦ୍ଧି ଘଟିଛି ଭାରତୀୟ ବିମାନ ବାହିନୀରେ ଯୁଦ୍ଧ ବିମାନଗୁଡ଼ିକର ଯଥେଷ୍ଟ ଆବଶ୍ୟକତା ଥିବା ଭଳି ଏକ ସମୟରେ ରାଫେଲ୍ ଜେଟ୍ ଗୁଡ଼ିକ ଆସି ପହଞ୍ଚିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏହି ଯୁଦ୍ଧ ବିମାନ କିଣାକୁ ନେଇ ପୂର୍ବରୁ କରାଯାଇଥିବା ଅଭିଯୋଗଗୁଡ଼ିକୁ ସେ ଭିତ୍ତିହୀନ ବୋଲି କହିଛନ୍ତି

ମଝିରେ ସଂଯୁକ୍ତ ଆରବ ଏମିରେଟ୍ରେ ବିମାନଗୁଡ଼ିକ ଗୋଟିଏ ଥର ପାଇଁ ଅବତରଣ କରିଥିଲା

ସଂସ୍କୃତରେ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଦେଶର ସୁରକ୍ଷା ଭଳି ପୁଣ୍ୟ କାର୍ଯ୍ୟ ସଂକଳ୍ପବଦ୍ଧତା ଓ ପ୍ରତିଜ୍ଞା ଆଉ କିଛି ନାହିଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ରାଫେଲ୍ ଯୁଦ୍ଧ ବିମାନଗୁଡ଼ିକୁ ସ୍ୱାଗତ ଜଣାଇଛନ୍ତି ସେ କହିଛନ୍ତି ଭାରତୀୟ ବିମାନ ବାହିନୀ ପାଇଁ ଆଜି ଏକ ଐତିହାସିକ ଦିବସ ଓ ଭାରତ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଶ୍ରୀ ଶାହା କହିଛନ୍ତି ରାଫେଲ୍ ଯୁଦ୍ଧ ବିମାନଗୁଡ଼ିକ ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ବିମାନ ଓ ଆକାଶପଥରେ ଯେକୌଣସି ଚ୍ୟାଲେଞ୍ଜକୁ ପ୍ରତିହତ କରିବାକୁ ଏହା ବେଶ୍ ସକ୍ଷମ ଦେଶକୁ ବିମାନ ଆକ୍ରମଣରୁ ରକ୍ଷା କରିବା ପାଇଁ ରାଫେଲ୍ ଯୁଦ୍ଧ ବିମାନ ଭାରତୀୟ ବିମାନ ବାହିନୀ ଯବାନମାନଙ୍କ ସମ୍ପର୍ଣ୍ଣ ସହାୟତା କରିପାରିବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିର୍ ମହାରାଷ୍ଟ ଶୀର୍ଷ ସ୍ଥାନରେ ଥିବା ବେଳେ ତାହା ପରକୁ ତାମିଲନାଡ଼ୁ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ରହିଛି

ଭିପି ମଦରଟଙ୍ଗ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମାତୃଭାଷାର ବ୍ୟବହାର ମାଧ୍ୟମରେ ଭାରତୀୟ ଭାଷାଗୁଡ଼ିକର ସୁରକ୍ଷା ଓ ବିକାଶ ପାଇଁ ଆହ୍ପାନ ଦେଇଛନ୍ତି ମାତୃଭାଷାକୁ ଶିକ୍ଷା ଓ ପ୍ରଶାସନିକ କାର୍ଯ୍ୟ କ୍ଷେତ୍ରରେ ବ୍ୟବହାର କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଏକ ଓ୍ୱେବନାରକୁ ଉଦ୍ଘାଟନ କରି ଶ୍ରୀ ନାଇଡ଼ୁ ପ୍ରତ୍ୟେକ ରାଜ୍ୟ ସରକାର ସେମାନଙ୍କର ପ୍ରଶାସନିକ ଭାଷାକୁ ସ୍ପତନ୍ତ୍ର ମର୍ଯ୍ୟଦା ଦେବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି ସେ କହିଛନ୍ତି ସଂଗୀତ ନୂତ୍ୟ ପ୍ରଥା ଉତ୍ସବ ପାରମ୍ପରିକ ରୀତିନୀତି ଓ ଐତିହ୍ୟ ଗୁଡ଼ିକର ସଂରକ୍ଷଣରେ ଭାଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସେ କହିଛନ୍ତି ଭାଷାର ବହୁଳ ବ୍ୟବହାର ଦ୍ୱାରା ଏହାର ଲୋକପ୍ରିୟତା ବୃଦ୍ଧି ପାଇବ ସେ ପୁଣି କହିଛନ୍ତି କେବଳ ଇଙ୍ଗ୍ରାଜୀ ଭାଷାରେ ଶିକ୍ଷା ଲାଭ କଲେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉତ୍କଳ ହେବ ବୋଲି ଭାବିବା ଠିକ୍ ନୁହେଁ ଯେଉଁମାନଙ୍କର ନିଜର ମାତୃଭାଷା ଉପରେ ଦକ୍ଷତା ରହିଛି ସେମାନେ ସହଜରେ ଅନ୍ୟ ଭାଷାଗୁଡ଼ିକୁ ଶିଖିପାରି ଥାନ୍ତି ବୋଲି ବିଭିନ୍ନ ଗବେଷଣାରୁ ପ୍ରମାଣିତ ହୋଇଛି ଶ୍ରୀ ନାଇଡୁ କହିଛନ୍ତି ଆଧୁନିକ ଗବେଷଣା କେବଳ ଇଙ୍ଗ୍ରାଜୀ ଭାଷା ଶିକ୍ଷା ଲାଭ କରିବା ଦ୍ୱାରା ସ୍ୟବପର ବୋଲି ଭାବିବା ମଧ୍ୟ ଠିକ୍ ନୁହେଁ

ବାଘମାନଙ୍କ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଏହି ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ବାଘମାନଙ୍କର ସୁରକ୍ଷା ଦିଗରେ ଜଙ୍ଗଲରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇଛନ୍ତି ସେମାନଙ୍କର ଅକ୍ଲାନ୍ତ ଉଦ୍ୟମ ଦେଶରେ ବାଘମାନଙ୍କ ସଂଖ୍ୟା ବୃଦ୍ଧିରେ ସାହାଯ୍ୟ କରିଛି ବୋଲି ସେ କହିଛନ୍ତି ଆନ୍ତର୍ଜାତିକ ବ୍ୟାଘ୍ୱ ଦିବସ ଅବସରରେ ବାର୍ତ୍ତା ଦେଇ ମନ୍ତ୍ରୀ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ ଆତ୍ମ ନିଭର ଭାରତର ଏକ ଜ୍ୱଳନ୍ତ ଉଦାହରଣ